ପିଏମ୍ ଏନଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ବିକାଶ ଦିଗରେ ଶକ୍ତି କ୍ଷେତ୍ରର ପ୍ରମୁଖ ଭୂମିକା ରହିଛି ଏହା ଉଭୟ ଜୀବନଶୈଳୀ ଏବଂ ବ୍ୟବସାୟ କ୍ଷେତ୍ରକ୍ ସହଜ କରିବାରେ ସହାୟକ ହୋଇଛି ଶକ୍ତି ଓ ପ୍ରନଃ ନବୀକରଣ ଶକ୍ତି କ୍ଷେତ୍ରରେ କେନ୍ଦ୍ର ବଜେଟ୍କୁ ଫଳପ୍ରଦ ଭାବେ କାର୍ଯ୍ୟ କରିବା ନେଇ ବିଚାର ବିମର୍ଶ ନିମନ୍ତେ ଆୟୋଜିତ ଓ୍ୱେବିନାର୍ରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଓ ଘରୋଇ କ୍ଷେତ୍ର ମଧ୍ୟରେ ରହିଥିବା ବିଶ୍ୱାସକୁ ଏହି ଓ୍ୱେବିନାର୍ ପ୍ରତିପାଦିତ କରୁଛି ଶକ୍ତିକ୍ଷେତ୍ର ପାଇଁ ବଜେଟ୍ ଘୋଷଣାକୁ ତ୍ୱରତ କାର୍ଯ୍ୟକାରୀ କରିବା ଲାଗି ପନ୍ଥା ନିର୍ଦ୍ଧାରଣ ନିମନ୍ତେ ଏହା ଏକ ପଦକ୍ଷେପ

ସରକାର ପ୍ରତି ଗ୍ରାମ ଏବଂ ପ୍ରତି ପରିବାର ନିକଟରେ ପହଞ୍ଚବା ଉପରେ ଶ୍ରୀ ମୋଦି ଗ୍ରର୍ତ୍ୱାରୋପ କରିଛନ୍ତି ଭାରତ ଇତିମଧ୍ୟରେ ଶକ୍ତି ନିଅଣ୍ଟ ରାଷ୍ଟ୍ରର ବଳକା ଶକ୍ତି ରାଷ୍ଟ୍ରରେ ପରିଣତ ହୋଇପାରିଛି

ପିଏମ୍ ନୀତି ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୀତି ଆୟୋଗ ଗଭର୍ଣ୍ଣିଂ କାଉନ୍ସିଲ୍ର ଷଷ୍ଠ ବୈଠକରେ ଭର୍ଚୂଆଲ୍ ମାଧ୍ୟମରେ ଅଧ୍ୟକ୍ଷତା କରିବେ ଏହି ବୈଠକରେ କୃଷି ମୌଳିକଡାଞ୍ଚା ନିର୍ମାଣ ମାନବ ସମ୍ବଳ ବିକାଶ ତ୍ତଶମଳ ସ୍ତରରେ ସେବା ଯୋଗାଣ ସ୍ୱାସ୍ଥ୍ୟ ଓ ପୁଷ୍ଟି ସାଧନ ଆଦି ବିଷୟରେ ଆଲୋଚନା ହେବାର କାର୍ଯ୍ୟସ୍ଚୀ ରହିଛି ଏଥିରେ ପ୍ରଥମ ଥର ଲାଗି ଜନ୍ମ କାଶ୍ମୀର ସମେତ ଲଦାଖ୍ କେନ୍ଦ୍ରଶାସିତ ଅଞ୍ଚଳ ଯୋଗ ଦେବ ଚଳିତ ଥର ଏହି ବୈଠକରେ ଯୋଗ ଦେବାଲାଗି କେନ୍ଦ୍ରଶାସିତ ଅଞ୍ଚଳର ମ୍ରଖ୍ୟ ପ୍ରଶାସକମାନଙ୍କୁ ଆମନ୍ତ୍ରଣ କରାଯାଇଛି ଏଥିରେ ଗଭର୍ଷିଂ କାଉନ୍ସିଲ୍ର କର୍ମକର୍ତ୍ତା କେନ୍ଦ୍ରମନ୍ତ୍ରୀ ନୀତି ଆୟୋଗର ଉପାଧ୍ୟକ୍ଷ ସଦସ୍ୟ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ ଆନ୍ତଃ ଆଞ୍ଚଳିକସ୍ତରୀୟ ଆନ୍ତଃ ବିଭାଗୀୟ ଏବଂ ସଂଘୀୟ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଏହି ଗଭର୍ଷିଂ କାଉନ୍ସିଲ୍ ଏକ ପ୍ରକୃଷ୍ ମଞ୍ଚ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନଙ୍କୁ ନେଇ ଏହି ପରିଷଦ ଗଠନ କରାଯାଇଛି ପିଏମ୍ କୋଭିଡ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଏହାର ପଡ଼ୋଶୀ ଦେଶଗୁଡ଼ିକୁ କୋବିଡ୍ ମୁକ୍ତ କରିବା ଓ ସେଗୁଡ଼ିକରେ ସୁସ୍ଥ ବାତାବରଣ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛି କୋଭିଡ୍ ନାଇଷ୍ଟିନ୍ ସମ୍ୟନ୍ଧୀୟ ଏକ କର୍ମଶାଳାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ବିଶ୍ୱର ପ୍ରତ୍ୟେକ ଦେଶ ଏହି କଟିଳ ସମୟରେ ପରସ୍କରଠାରୁ କିଛି ନା କିଛି ଶିକ୍ଷା ଲାଭ କରିଛନ୍ତି ବିଭିନ୍ନ ଦେଶ ମଧ୍ୟରେ ସହଯୋଗର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ କୋଭିଡ୍ ମୃତ୍ୟୁ ହାର ବିଶ୍ୱ ତୁଳନାରେ ଯଥେଷ୍ଟ କମ୍ ରହିଛି ଟିକାକରଣ ସମୟରେ ପରସ୍କର ସହ ସମନ୍ୱୟରେ କାର୍ଯ୍ୟ କରିବାକୁ ସେ ବିଶ୍ୱର ସମସ୍ତ ଦେଶକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଚିକିତ୍ସା ପେସାଦାରମାନଙ୍କ ପାଇଁ ସାର୍କ ଦେଶଗୁଡ଼ିକ ମଧ୍ୟରେ ସ୍ୱତନ୍ତ ଭିସାର ବ୍ୟବସ୍ଥା ହେବା ଉଚିତ୍ ଓ ସ୍ୱତନ୍ତ୍ର ଏୟାର୍ ଆମ୍ଭୁଲାନ୍ସ ରଖାଯିବା ଉଚିତ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଆୟୁଷ୍ମାନ୍ ଭାରତ କାର୍ଯ୍ୟକ୍ରମ ପଡ଼ୋଶୀ ଦେଶମାନଙ୍କ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଉଦାହରଣ ହୋଇପାରିବ ଭବିଷ୍ୟତର ବିଭିନ୍ନ ରୋଗ ବିଷୟରେ ପୂର୍ବାନୁମାନ ଓ ଅଧ୍ୟୟନ ପାଇଁ ଆଞ୍ଚଳିକ ସ୍ତରରେ ମଞ୍ଚମାନ ସ୍ଥାପନ କରିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଏକବିଂଶ ଶତାବ୍ଦୀରେ ଏସିଆ ମହାଦେଶ ବିଶ୍ୱକୁ ନେତୃତ୍ୱ ଦେବ ଓ ଦକ୍ଷିଣ ଏସୀୟ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବିନା ଏହା ସମ୍ଭବ ହେବ ନାହିଁ ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ସାଧାରଣ ସ୍ୱାସ୍ଥ୍ୟସେବା ଏବଂ ଉପାଦେୟ ଜ୍ଞାନ ପ୍ରଦାନକୁ ପ୍ରୋହାହିତ କରିବା କ୍ଷେତ୍ରରେ ଭାରତ ବିଶ୍ୱର ନେତୃତ୍ୱ ନେଇଛି କୋଭିଡ୍ର ମୁକାବିଲା ସଂକ୍ରାନ୍ତ ଏକ କମିଶାଳାର ବୈଠକର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି 'ମୈତ୍ରୀ' ଯୋଜନାରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ପ୍ରତିଷେଧକ ଯୋଗାଣ କ୍ଷେତ୍ରରେ ଭ୍ରମିକାକୁ ସେ ଭୟସୀ ପ୍ରଶଂସା କରିଛନ୍ତି ଯେତେବେଳେ ସମଗ୍ର ବିଶ୍ୱ କୋଭିଡ୍ର ମୁକାବିଲା ଓ ପ୍ରତିଷେଧକକୁ ନେଇ ଆସ୍ଥା ଓ ବିଶ୍ୱାସର ସଙ୍କଟଜନକ ପରିସ୍ଥିତିର ସମ୍ମୁଖୀନ ହେଉଥିଲା ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ବିରୋଧରେ ସଂଗ୍ରାମ ଲାଗି ଭାରତଦ୍ୱାରା ପ୍ରସ୍ତୁତ ଟିକା ମାନବ ସେବାରେ ଲାଗିବ ବୋଲି ଦୃଢ଼ତାର ସହ କହିଥିଲେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତର ମାନବବାଦୀ ଏବଂ ସେବା ମନୋଭାବକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି ସମସ୍ତ ବାଧାବିଘୁ ସତ୍ତ୍ୱେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଥିବା ସେ କହିଛନ୍ତି ଶାହା ଓ୍ତେଷ୍ଟ ବେଙ୍ଗଲ୍ କେନ୍ଦ୍ର ସରକାରଙ୍କୁ ପଣ୍ଢିମବଙ୍ଗର ତୂଣମୂଳ କଂଗ୍ରେସ ସରକାର ସେଠାରେ କୌଣସି ବିକାଶମଳକ କାର୍ଯ୍ୟ କରାଇବାକୁ ଦେଉ ନାହାନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଣ ନେତା ଅମିତ୍ ଶାହା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ କରିବା ଲାଗି ଆହ୍ୱାନ ଦେଇ ଶ୍ରୀ ଶାହା କହିଛନ୍ତି ଆଗାମୀ ନିର୍ବାଚନରେ ଯଦି ବିକେପି ରାଜ୍ୟରେ କ୍ଷମତାକୁ ଆସେ ତେବେ ସ୍ଥାନୀୟ ସରକାରୀ କର୍ମଚାରୀମାନେ ସପ୍ତମ ବେତନ କମିଶନ୍ଙ୍କର ସମସ୍ତ ସୁବିଧା ପାଇପାରିବେ ଗତକାଲି ରାଜ୍ୟର ଦକ୍ଷିଣ ଚ ଚବିଶ ପ୍ରଗଣାର ନାମ୍ଖାନାଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଶାହା ଏହା କହିଛନ୍ତି ବିଜେପି ପକ୍ଷରୁ ଆୟୋଜିତ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରି ଶ୍ରୀ ଶାହା କହିଛନ୍ତି ପଣ୍ଟିମବଙ୍ଗର ବିକାଶ ଲାଗି ସେଠାରେ ଏକ ପରିବର୍ତ୍ତନ ସୁନିଶ୍ଚିତ କରିବା ବିକେପିର ଲକ୍ଷ୍ୟ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରି ଶ୍ରୀ ଶାହା କହିଛନ୍ତି ରାଜ୍ୟରେ ବିଜେପି ଯଦି କ୍ଷମତାକୁ ଆସେ ତେବେ ଅଫ୍ଫାନ୍ ବାତ୍ୟା ଲାଗି କେନ୍ଦ୍ର ସରକାର ଦେଇଥିବା ପାଣ୍ଟିର ଅପବ୍ୟବହାର ଦୁର୍ନୀତିର ତଦନ୍ତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଗଙ୍ଗାସାଗରସ୍ଥିତ କପିଳମୁନି ଆଶ୍ରମ ପରିଦର୍ଶନ କରିଥିଲେ ପରେ ସେ ସାମ୍ଭାଦିକମାନଙ୍କୁ କହିଛନ୍ତି ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କିତ ସମସ୍ତ କେନ୍ଦ୍ରୀୟ ଯୋଜନାଗୁଡ଼ିକ ରାଜ୍ୟରେ କାର୍ଯ୍ୟକାରୀ କରାଯିବ ଗଙ୍ଗାସାଗର ମେଳାକୁ ଖୁବ୍ ଶୀଘ୍ର ଆନ୍ତର୍ଜାତିକ ପର୍ଯ୍ୟଟନ ସର୍କିଟ୍ ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବ ଏହାଛଡ଼ା ଗଙ୍ଗାସାଗରକୁ ଏକ ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରାଯିବ ବୋଲି ସେ କହିଛନ୍ତି ଅନ୍ୟପକ୍ଷରେ ଗଙ୍ଗୋତ୍ରୀରୁ ଗଙ୍ଗାସାଗର ପର୍ଯ୍ୟନ୍ତ ଆରମ୍ଭ କରାଯାଇଥିବା 'ନମାମି ଗଙ୍ଗେ' ପ୍ରକଳ୍ପର କାର୍ଯ୍ୟ ପଣ୍ଟିମବଙ୍ଗରେ ବାଧାପ୍ରାପ୍ତ ହୋଇଛି ତେବେ ଆଗାମୀ ନିର୍ବାଚନରେ ବିଜେପି କ୍ଷମତାକୁ ଆସିଲେ ଏହି ପ୍ରକନ୍ଧ ସମ୍ପର୍ଷ୍ଣ କରାଯିବ ବୋଲି ଶ୍ରୀ ଶାହା ପ୍ରତିଶ୍ରୁତି ଦେଇଛନ୍ତି ଏହି ଗସ୍ତ ଅବସରରେ ଶ୍ରୀ ଶାହା ନାରାୟଣପୁରର ଗ୍ରାମରେ ଥିବା ଶରଣାର୍ଥୀ ପରିବାରଙ୍କ ସହତ ମଧ୍ୟାହୁ ଭୋଜନ କରିବା ପରେ ଏକ ରୋଡ୍ ଶୋ'ରେ ଭାଗ ନେଇଥିଲେ ସେକ୍ଟର ଫାର୍ମର୍ସ ଡିସ୍କସନ୍ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ନୂତନ କୃଷି ଆଇନ ସମ୍ପର୍କରେ ଆନ୍ଦୋଳନରତ ଚାଷୀମାନଙ୍କ ସହିତ ଆଲୋଚନା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ଗତକାଲି ଗୌହାଟୀଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କଥାବାର୍ତ୍ତା ସମୟରେ ସେ ଏହା କହିଛନ୍ତି ଶ୍ରୀ ତୋମାର କହିଛନ୍ତି ଯଦି ଚାଷୀମାନେ ଦାବି କରନ୍ତି ତେବେ ସରକାର ଏହି ନୃତନ ଆଇନଗୁଡ଼ିକର ପ୍ରତି ଧାରା ଉପରେ ପୁଙ୍ଗାନୁପୁଙ୍ଗ ଆଲୋଚନା ଲାଗି ପ୍ରସ୍ତୁତ ଅଛନ୍ତି କେନ୍ଦ୍ର ବଜେଟ୍ରେ କୃଷିକ୍ଷେତ୍ର ଉପରେ ସରକାର ଅନେକ ପ୍ରାଧାନ୍ୟ ଦେଇଛନ୍ତି ବୋଲି ସେ କହିଛନ୍ତି ବିକେପି ପକ୍ଷରୁ ଆସାମ ନିର୍ବାଚନ ଦାୟିତ୍ୱରେ ଥିବା ଶ୍ରୀ ତୋମାର କହିଛନ୍ତି ଆଗାମୀ ନିର୍ବାଚନରେ ରାଜ୍ୟରେ ବିକେପି କ୍ଷମତାକୁ ଆସିବ ବର୍ତ୍ତମାନ ଶାସନ କରୁଥିବା ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ତଥା ବିଫଳତା ଲାଗି ଜନସାଧାରଣ ବିଜେପିକୁ ଭୋଟ୍ ଦେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ସେ କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପୂର୍ବାଞ୍ଚଳର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟରେ ମେଣ୍ଟ ଭାଗିଦାରୀଙ୍କ ସହ ଆସନ ବୁଝାମଣା ସମ୍ପର୍କିତ ଏକ ପ୍ରଶ୍ୱର ଉତ୍ତରରେ ଶ୍ରୀ ତେମାର କହିଛନ୍ତି ଦଳର କେନ୍ଦ୍ରୀୟ ନେତୁବୂନ୍ଦ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପଭି ନେବେ

ଉତ୍ତର ପ୍ରଦେଶରେ ସର୍ବାଧିକ ଟିକା ଦିଆଯାଇଥିବାବେଳେ ଏହାପରକ୍ର ମହାରାଷ୍ଟ୍ର ବିହାର ଜାମ୍ମୁ କାଶ୍ମୀର ଓ ଓଡ଼ିଶା ରହିଛି

ମନ୍ତ୍ରଶାଳୟ ପକ୍ଷରୁ କୁହାଯାଇଛି ପଞ୍ଜାବ ହରିୟାଣା ଉତ୍ତର ପ୍ରଦେଶ ଡେଲଙ୍ଗାନା ଉତ୍ତରାଖଣ୍ଡ ତାମିଲ୍ନାଡୁ ଚଣ୍ଡୀଗଡ଼ ଜମ୍ମୁ କାଶ୍ମୀର କେରଳ ଗୁଜୁରାଟ୍ ଆନ୍ଧ୍ରପ୍ରଦେଶ ଛତିଶଗଡ଼ ଓଡ଼ିଶା ଆଦି ରାଜ୍ୟରୁ ଧାନ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି

କୌଣସିଠାରେ ଅପ୍ରୀତିକର ଘଟଣା ଘଟିଥିବା ଖବର ମିଳି ନାହିଁ ରେଳ ମନ୍ତ୍ରଣାଳୟ ପକ୍ଷର୍ କୃହାଯାଇଛି ଦେଶରେ ଟ୍ରେନ୍ ଚଳାଚଳ ଉପରେ ଏହାର ଅତି କମ୍ ପ୍ରଭାବ ପଡ଼ିଛି ବିଭିନ୍ନ ଜୋନ୍ରେ ରେଳ ଚଳାଚଳ ବର୍ତ୍ତମାନ ସ୍ୱାଭାବିକ ହୋଇଛି